ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ କେନ୍ଦ୍ର ଏମ୍ ଏସ୍ ଏମ୍ଇ ମନ୍ତୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅନୁଧାନ କରିଛନ୍ତି

ଏହି ଆପ୍ ଗୁ ସହିତ ସମ୍ମୁକ୍ତ ରହିବା ପାଇଁ ଶ୍ରୀ ମୋଦୀ ଜନସାଧାରଶଙ୍କୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଆକିର ଏହି ଛୋଟ ଛୋଟ ଆପ୍ ଆସନ୍ତାକାଲି ବଡ଼ ଉଦ୍ୟୋଗରେ ର୍ ପାନ୍ତରିତ ହୋଇପାରିବ

ଭାରତକୁ ଖେଳନା ନିର୍ମାଶର ଏକ ହବ୍ ପରିଶତ କରିବା ପାଇଁ ଷ୍ଟାର୍ଟ୍ ଅପ୍ ଗୁଡ଼ିକ ଏକଜୁଟ୍ ହେବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି ଖେଳନା କେବଳ ମନୋରଞ୍ଞନ କରିନଥାଏ ବରଂ ଏହା ସୂଜନଶୀଳତାକୁ ଦିଶା ପ୍ରଦର୍ଶନ କରିଥାଏ ବୋଲି ପ୍ରଧାନମନ୍ତୀ କହିଛନ୍ତି

ବିଶ୍ୱରେ ଖେଳନା ଉଦ୍ୟୋଗର ଏକ ବିଶାଳ କ୍ଷେତ୍ର ରହିଛି ଏ ଦିଗରେ ଉନ୍ତି ପାଇଁ ପ୍ରଧାନମନ୍ତୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି

ପରୀକ୍ଷା କେନ୍ଦରେ ତ୍ରିସ୍ଠରୀୟ ସୁରକ୍ଷା ବ୍ୟବସ୍କା ଗ୍ରହଶ କରାଯାଇଛି

ସବିଶେଷ ତଥ୍ୟ ଏବଂ ସହଯୋଗ ପାଇଁ ନୋଡାଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଶ୍ରୀ କୁଲାଙେ ସୂଚନା ଦେଇଛନ୍ତି